ଘୂର୍ଷିଝଡ଼ ବାୟୁ ଭୟଙ୍କର ବାତ୍ୟାର ରୂପ ଧାରଣ କରିଛି

ବୈଠକରେ ଶ୍ରୀ ମୋଦି ତାଙ୍କ ସରକାରଙ୍କ ର୍ଚପରେଖ ଓ କାର୍ଯ୍ୟାନୁଷ୍ଠାନ ଯୋଜନା ସଂକ୍ରାନ୍ତରେ ଉଲ୍ଲେଖ କରିବାର ଆଶା କରାଯାଉଛି ନରେନ୍ଦ୍ର ମୋଦିଙ୍କର ପୂର୍ବତନ ସରକାର ଅମଳରେ ମନ୍ତ୍ରୀ ପରିଷଦର ବୈଠକ ନିୟମିତ ଭାବେ ବସ୍ତଥିଲା ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସବୁ ମନ୍ତ୍ରଣାଳୟର ସଚିବମାନଙ୍କ ସହ ବୈଠକ କରିଥିଲେ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ଧାର୍ଯ୍ୟ ସହ ପ୍ରତ୍ୟେକ ମନ୍ତ୍ରଣାଳୟପାଇଁ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତୁତ କରିବାପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ପରିଷଦର ବୈଠକ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବାକୁ ସ୍ଥିର ହୋଇଛି

ଶ୍ରୀ ମୋଦି ଜନସାଧାରଣଙ୍କଠାରୁ ମଧ୍ୟ ମତାମତ ଲୋଡ଼ିଛନ୍ତି

ରେକର୍ଡ଼ କରାଯାଇଥିବା କେତେକ ବାର୍ତ୍ତାକୁ ମଧ୍ୟ ମନ୍ କୀ ବାତ୍ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପ୍ରସାରଣ କରାଯିବ

ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ନିଷ୍ପଭି କାର୍ଯ୍ୟକାରୀ ହେବ

ଖାଦ୍ୟମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରିସରୀୟ କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି ବୈଠକ ପରେ ଶ୍ରୀ ପାଶ୍ୱାନ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଏହାଦ୍ୱାରା ହରଡ଼ ଡାଲିର ଉପଲହ୍ଧତା ବୃଦ୍ଧି ପାଇବ ଓ ଦର କମିଯିବ ବିଳୟରେ ବର୍ଷା ଯୋଗୁଁ ଅମଳ ଭଲ ହେବ ନାହିଁ ବୋଲି ଅନୁମାନ କରାଯାଇ ଏଭଳି ପଦକ୍ଷେପ ନିଆଯାଇଛି ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କାକୁ ଦର କରିବାକୁ ଯାଇ ଶ୍ରୀ ପାଶ୍ୱାନ୍ କହିଛନ୍ତି ସରକାରଙ୍କ ପାଖରେ ବଳକା ଡାଲି ମହକୁଦ୍ ରହିଛି ସରକାରଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ଅଣଚାଳିଶ ଲକ୍ଷ ଟନ୍ ଡାଲି ରହିଛି ଓ ତାହା ମଧ୍ୟରେ କେବଳ ହରଡ ଡାଲି ହେଉଛି ସାଢ଼େ ସାତ ଲକ୍ଷ ଟନ୍ ବର୍ତ୍ତମାନ କଳାବଜାରୀମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି

ସିଆଙ୍ଗ୍ କିଲ୍ଲା ପୁଲିସ୍ ଉପକମିଶନର୍ ରାଜୀବ୍ ତାକୁକ୍ କହିଛନ୍ତି ଦୁର୍ଘଟଣାସ୍ଥଳୀରେ ଓହ୍ଲାଇବାପାଇଁ ପ୍ରଥମେ ଏହି ଟିମ୍ ଏକ ଉପଯୁକ୍ତ ସ୍ଥାନ ଖୋଜିବ ଏବଂ ଯଦି ସମ୍ଭବ ନ ହୁଏ ତେବେ ଅକ୍ଷାରେ ଦଉଡ଼ି ବାନ୍ଧି ଟିମ୍ର ସଦସ୍ୟମାନେ ହେଲିକପ୍ଟରରୁ ଓହ୍ଲାଇ ଦୁର୍ଘଟଣାସ୍ଥଳୀକୁ ଯିବେ ବିମାନର ଭଙ୍ଗାରୁଜା ପଡ଼ିଥିବା ସ୍ଥାନ ଅତ୍ୟନ୍ତ ଘନ ଜଙ୍ଗଲ ଭିତରେ ରହିଛି ଏବଂ ତୀଖ ପଥୁରିଆ ଅଞ୍ଚଳ ଭିତରେ ରହିଛି

ସେହିଦିନରୁ ସ୍ଥଳପଥରେ ଓ ଆକାଶମାର୍ଗରୁ ବ୍ୟାପକ ଅନୁସନ୍ଧାନ କାରି ରହିଛି

ପ୍ରି ମାଟ୍ରିକ୍ ପୋଷ୍ଟ ମାଟ୍ରିକ୍ ଓ ମେରିଟ୍ କମ୍ ମାଧ୍ୟମ ଯୋଜନା ଅଧୀନରେ ଏହି ବୂତ୍ତି ଯୋଗାଇ ଦିଆଯିବ

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ ଗତକାଲି ନୃଆଦିଲ୍ଲୀରେ ମୌଲାନା ଆଜାଦ୍ ଶିକ୍ଷା ପ୍ରତିଷ୍ଠାନର ସାଧାରଣ ପରିଷଦର ବୈଠକରେ ଅଧ୍ୟକ୍ଷତା କଲାବେଳେ ଏହା କହିଛନ୍ତି ଶ୍ରୀ ନକ୍ବି କହିଛନ୍ତି ଅଧାରୁ ପାଠପଡ଼ା ଛାଡ଼ିଥିବା ବାଳିକାମାନଙ୍କୁ ସୁନାମଧନ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରୁ ବ୍ରିକ୍ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷା ଓ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା କରାଯିବ ସେ କହିଛନ୍ତି 'ପଢ଼ାଓ ବଢ଼ାଓ' ସଚେତନତା କାର୍ଯ୍ୟକ୍ରମ ସାରାଦେଶରେ ଆରମ୍ଭ କରାଯିବ ସେ କହିଛନ୍ତି ଏହାଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟର ବାଳିକାମାନେ ପାଠ ପଢ଼ିବାପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ସାମାଜିକ ଅର୍ଥନୈତିକ କାରଣର୍ ଯେଉଁଠି ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ପାଠ ପଡ଼ିବାକୁ ଛାଡୁ ନାହାନ୍ତି ସେହିସବୁ ଅଞ୍ଚଳରେ ପାଠ ପଢ଼ିବାପାଇଁ ଉହାହିତ କରାଯାଇପାରିବ

ଆସନ୍ତାକାଲି ସକାଳ ବଡ଼ି ଭୋର୍ ସୁଦ୍ଧା ଏହା ଗୁଜରାଟ୍ ଉପକୂଳର ଭେରାବଲ୍ ଓ ଡିୟୁ ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ଏହାର ପ୍ରଭାବରେ କଚ୍ଛ ଦେବଭୂମି ଦ୍ୱାରକା ପୋର୍ବନ୍ଦର୍ ଜୁନାଗଡ଼ ଡିୟୁ ଗିର୍ ସୋମାନାଥ ଅମ୍େଲି ଓ ଭାବ୍ନଗର ଜିଲ୍ଲା ପାଣିରେ ବୁଡ଼ିଯିବ ବୋଲି ଅନୁମାନ କରାଯାଇଛି ଏହାର ପ୍ରଭାବରେ ସୌରାଷ୍ଟ୍ର ଦକ୍ଷିଣ ଗୁଜ୍ଚରାଟ୍ ଦାମନ୍ ଡିୟୁ ଓ ଦାଦ୍ରା ନଗର ହାବେଳୀରେ ଆଗାମୀ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ

ଏଥିସହିତ ରାଜ୍ୟ ଦୁର୍ବିପାକ ତ୍ୱରିତ ବାହିନୀ ପଦାତିକ ବାହିନୀ ଉପକୂଳ ରକ୍ଷୀ ବାହିନୀ ଓ ବିଏସ୍ଏଫ୍ ଯବାନମାନଙ୍କୁ ସଜାଗ ରଖାଯାଇଛି ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ୍ ରଖାଯାଇଛି ସମୁଦ୍ର ଭିତରକୁ ନ ଯିବାପାଇଁ ମସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି

ଜଳ ଯୋଗାଣ ଓ ଚାହିଦା ମଧ୍ୟରେ ତାରତମ୍ୟକୁ ଦୂର କରିବାପାଇଁ ଜଳ ସଂରକ୍ଷଣ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ହର୍ଷବର୍ଦ୍ଧନ ବିହାର ବିହାରର ମ୍ରଜାଫର୍ପ୍ରରେ ମାରାତ୍ମକ ମସ୍ତିଷ୍କ ଜ୍ୱର ଓ ଗୟା ଜିଲ୍ଲାରେ ଜାପାନୀ ମସ୍ତିଷ୍କ ଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର୍ତ ଏହାକୁ ନିୟନ୍ତ୍ରଣ ଓ ପରିଚାଳନା କରିବାପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବା ସକାଶେ କେନ୍ଦ୍ର ସରକାର ଏକ ବହୁମୁଖୀ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍କୁ ବିହାର ପଠାଉଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି ନୂଆଦିଲ୍ଲୀରେ ଏହି ରୋଗ ବ୍ୟାପୁଥିବା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ସେ କହିଛନ୍ତି ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଶ୍ଡେଙ୍କ ସହ ଅଳ୍ପ ଦିନ ତଳେ ତାଙ୍କର ସାକ୍ଷାତ୍ ହୋଇଥିଲା ଏବଂ କେନ୍ଦ୍ର ସରକାର ରାଜ୍ୟକୃ ସବୃପ୍ରକାର ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରତି ଦେଇଥିଲେ ପୁଷ୍ଟିକର ଖାଦ୍ୟ ବଣ୍ଟନ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମନ୍ୱୟ ରଖା କରୁଥିବା ସେ ସ୍ଟଚନା ଦେଇଛନ୍ତି

ଏକ ପ୍ରେସ୍ ଇସ୍ତାହାରରେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଭାରତୀୟ ବ୍ୟାଙ୍ଗ୍ ସଂଘର ମ୍ରଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜି କନ୍ନନ୍ ଏହି କମିଟିର ଅଧ୍ୟକ୍ଷ ରହିବେ ଏବଂ ନ୍ୟାସ୍ନାଲ୍ ପେମେଣ୍ଟ କର୍ପୋରେସନ୍ ଷ୍ଟେଟ୍ ବ୍ୟାଙ୍କ୍ ଏଚ୍ଡିଏଫ୍ସି ବ୍ୟାଙ୍କ୍ ଏଟିଏମ୍ ଶିଳ୍ପ ମହାସଂଘ ଓ ଟାଟା କମ୍ୟୁନିକେସନ୍ ପେମେଣ୍ଟ ସଲ୍ୟୁସନ୍ ଲିମିଟେଡ୍ର ବରିଷ୍ଣ ଅଧିକାରୀମାନେ ସଦସ୍ୟ ରହିବେ ଦୁଇ ମାସ ଭିତରେ ରିପୋର୍ଟ ଦାଖଲ୍ କରିବାକୁ କୁହାଯାଇଛି

ଏହି ଚାରି ଦିନିଆ ସମ୍ମିଳନୀରେ ସୀମା ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା ହେବ ଏବଂ ଉଭୟ ଦେଶର ନିରପତ୍ତା ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସଂକ୍ରାନ୍ତରେ ବିଚାର ଆଲୋଚନା ହେବ

ସେ ପାକିସ୍ତାନରେ ମଧ୍ୟ ଚୀନ୍ର ରାଷ୍ଟ୍ରଦୂତ ଥିଲେ ବର୍ତ୍ତମାନ ସେ ଦେଶର ବୈଦେଶିକ ମନ୍ତଶାଳୟ ନୀତି ଓ ଯୋଜନା ବିଭାଗରେ ନିର୍ଦ୍ଦେଶକ ଅଛନ୍ତି